ପୁରୀ ପେଣ୍ଟକଟା ଏବଂ କୋଶାର୍କ ଚନ୍ଦ୍ରଭାଗା ନୋଳିଆବସ୍ତି ଲୋକେ ସ୍ଥାନାନ୍ତର ହୋଇଛନ୍ତି

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍କାତିକ ବିମାନ ବନ୍ଦରରୁ ବିମାନ ଚଳାଚଳ ବାତିଲ କରାଯାଇଛି

ଆଜି ଏବଂ ଆସନ୍ତାକାଲି ପାଇଁ ରାକ୍ୟର ସବୁ ଶିକ୍ଷାନୁଷାନଗୁଡ଼ିକୁ ବନ୍ଦ ରଖାଯାଇଛି